ସେହିପରି ସିପିଆଇଏମ୍ ଗୋଟିଏ ଆସନ ଓ ଅନ୍ୟଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି

ରାଜ୍ୟର ପ୍ରାୟ ଏକକୋଟି ଲୋକଙ୍କ ସମର୍ଥନ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି

ଏଥିସହ ବିଜେପି ବିଧାନସଭାରେ ମୁଖ୍ୟ ବିରୋଧୀଦଳର ମାନ୍ୟତା ହାସଲ କରିଛି ଏହି ଜନାଦେଶକୁ ସଂପ୍ରର୍ଣ୍ଣ ଦାୟିତ୍ୱର ସହ ଅକ୍ଷରେ ଅକ୍ଷରେ ପାଳନ କରାଯିବା ଦିଗରେ ଯନୂର ସହ କାର୍ଯ୍ୟ କରିବା ଦିଗରେ ଦଳ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି

ଏହାଛଡା ସରକାରୀ କଳର ବ୍ୟବହାର ମଧ୍ଧ ତାଙ୍କ ପରାଜୟର ଅନ୍ୟଏକ କାରଶ ବୋଲି ଡାକ୍ତର ରାଉତ ଅଭିଯୋଗ କରିଛନ୍ତି